ଏହି ଯୋଜନାକୁ ବାସ୍ତବ ରୂପ ଦେବାପାଇଁ ମୁଖ୍ୟମନ୍ତୀ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି

ଗତକାଲି ଅନୁଷ୍ଟିତ ବୈଠକରେ ସୁପ୍ରିମ୍କୋର୍ଟ କଲିକିୟମ୍ ତାଙ୍କ ନାମକୁ ସ୍ପପାରିସ କରିଛନ୍ତି ସ୍ଟଚନାଯୋଗ୍ୟ ଆଇନଜୀବୀ ସାବିତ୍ରୀ ରଥ ଦୀର୍ଘଦିନ ଧରି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଆସୁଛନ୍ତି

ସାମାଜିକ ଉତ୍ଥାନ ହାସଲ ନିମନ୍ତେ ମାନବ ସମ୍ଭଳର ଉପଯୋଗ ଏହି ଯୋଜନାର ଲକ୍ଷ୍ୟ ରହିଛି

କେବଳ ଶିକ୍ଷାବିତ୍କୁ ଏହି କମିଟିରେ ସଦସ୍ୟ ରଖାଯିବ

ଗ୍ରେସ୍ ମାର୍କ ଦେଇ ପାସ୍ କରିବା କ'ଶ କ୍ରେଡିଟ୍ ହେବକି ଏହାଦ୍ୱାରା ଶିକ୍ଷାର ମାନ କମୁଛି ଆମ ରାଜ୍ୟରେ ପାଠ୍ୟକ୍ରମରେ ସବୁ ବିଭାଗରେ ଅନର୍ସ ରହିଛି ସେଥିପାଇଁ ଶିକଙ୍କ ଅଭାବ ରହିଛି

ବିଭିନ୍ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଞଳି ଙ୍କାପନ କରିଛନ୍ତି

ଏହି ଟିମ୍ରେ ଏଏସ୍ଆଇ ନିର୍ଦ୍ଦେଶକ ମଦନ ସିଂହ ଚୌହାନ୍ ପ୍ରତ୍ନତତ୍ତ୍ ସୁପରିଟେଣେଣ୍ ଅରୁଣ ମଲ୍କିକ ମଧ୍ଧ ଉପସ୍ଥିତ ଅଛନ୍ତି

ବରଗଡ଼ ଲୋକମଣ୍ଡପ ପଡ଼ିଆରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଆଇନର ସପକ୍ଷରେ ବିଭିନ୍ନ ପ୍ଲାକାର୍ଡ଼ମାନ ଧରିବା ସହ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ସଫଳ ନତୂତ୍ୱ ସମ୍ମର୍କରେ ଶୋଭାଯାତ୍ରାକାରୀମାନେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ